ଏହାଦ୍ୱାରା ଏହି ଅଞ୍ଞଳର ପିଲାମାନେ ସୁବିଧାରେ ଅନ୍ଲାଇନ୍ ଶିକ୍ଷା ପାଇପାରିବେ

ଲୋକସେବା ଭବନରେ ମୁଖ୍ୟ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ଓ୍ୱନ୍ ବୈଠକରେ ଏହି ସୂଚନା ମିଳିଛି

ଅନୁମୋଦନ ଲାଭ କରିଥିବା ଶିଳ୍ଚସଂସ୍ଥା ଗୁଡ଼ିକ ଖୋର୍ଦ୍ଧା ନୟାଗଡ଼ ସମ୍ୟଲପୁର ଆଦି ଜିଲ୍ଲାରେ ପ୍ରତିଷ୍ଠା ହେବ

ଏହା ପାଇଲଟ୍ ବିହିନ ଟାର୍ଗେଟ୍ ଏୟାର୍ର୍କାଫ୍ଟ ବଂଶିକୁ ଭେଦ କରିଛି